ଶାସକ ଏନ୍ଡିଏ ଓ ବିରୋଧୀ ମେଙ୍କ ମଧ୍ଧରେ ହୋଇଥିବା ଏହି ଶକ୍ତି ପରୀକ୍ଷାରେ ଏନ୍ଡିଏ ପ୍ରାର୍ଥୀ ତଥା ଜନତା ଦଳ ୟୁ ସାଂସଦ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସ୍ୱାଧୀନତା ପାଇଁ ଯେଉଁମାନେ ନିଜର ସବୁକିଛି ତ୍ୟାଗ କରିଥିଲେ ସେମାନଙ୍କୁ ଆଜି ସ୍କରଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଆଜି ସନ୍ଧ୍ୟାରେ ରାଷ୍ଟପତି ଭବନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ଉହବର ଆୟୋଜନ କରାଯାଇଛି

କାନ୍ତି ଦିବସ ଏହି ଅବସରରେ ଆଜି ରାଜ୍ୟ ତଥା ଦେଶର ବିଭିନ୍ ପ୍ରାନ୍ଡରରେ ଅନେକ କାର୍ଯ୍ୟକ୍ରମ ତଥା ସଭାସମିତିର ଆୟୋଜନ କରାଯାଇଛି

ଏହି ଅବସରରେ ଆଜି କଂଗ୍ରେସ ଭବନ ପରିସରରେ ଏକ ସମାରୋହ ଅନୁଷିତ ହୋଇଯାଇଛି କଂଗ୍ରେସ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଛି

ତାଙ୍କ ସ୍ୱପ୍ରକୁ ସାକାର କରିବା ପାଇଁ ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦି ସ୍ୱ ଅଭିଯାନର ଆହ୍ୱନ ଦେଇଛନ୍ତି

ଜଳ ଓ ପରିମଳ ବିଭାଗ ପକ୍ଷରୁ ଜିଲ୍ଲାରେ ଅନେକ କାଯ୍ୟକ୍ରମ ହାତକୁ ନିଆଯାଇଛି

ଏପରି ଏକ ଖୋଲା ଶୌଚମୁକ୍ତ ଗାଁ ହେଲା କଳାହାଣ୍ଡି ଓ ବଲାଙ୍ଗିର କିଲ୍ଲା ସୀମାନ୍ଡ ଗାଁ ଜାମ୍ଲାକବାହାଲି ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୋଛାଡେଙେନ ପଂଚାୟତର ଏହି ଗାଁ

ଲୋକେ ବାହାରକୁ ଶୌଚପାଇଁ ଯାଉଥେଲେ ବର୍ଉମାନ କିନ୍ତୁ ଗାଁରେ ସମସ୍ତଙ୍କ ଘରେ ପାଇଖାନା ଅଛି ଗାଁ ର ସମସ୍ତେ ପାଇଖନା ବ୍ୟବହାର କରୁଛନ୍ତି ଏହାପରେ ଗାଁ କୁ ସଫା ରଖିବା ପାଇଁ ପ୍ରତି ସପ୍ତାହରେ ଗାଁର ସମସେ ମିଶି ସଫା କରନ୍ତି

ସ୍ଚନାଯୋଗ୍ୟ ସିଦ୍ଧାନ୍ତ ମଲ୍କିକ ନାମକ ଜଣେ ବ୍ୟକ୍ତି ଆଜି ସକାଳେ କଙଙ ରାସ୍ତାରେ ଯାଉଥିବାବେଳେ ରାସ୍ତାକଡ଼ରେ ଏକ ଶିଶୁ କାନ୍ଦୁଥିବା ଦେଖିଥିଲେ

ପ୍ରତି ଆଶଙ୍କା ପ୍ରକାଶ କରିଛନ୍ତି

ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ସଚିବାଳୟରେ ବସିଥିବା ବୈଠକରେ ଏହି ନିଷ୍ବଭି ନିଆଯାଇଛି

ବଲାଙ୍ଗୀର ବନ୍ଦ ଆକି ଓ ଆସନ୍ତାକାଲି ବଲାଙ୍ଗୀର ସହରରେ ବନ୍ଦ ଡାକରା ଦିଆଯାଇଛି ବାଇପାସ୍ ନିର୍ମାଣ ଦାବିରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ଫଳରେ ସହରର ସମସ୍ତ ଦୋକାନ ବନ୍ଦ ରହିଛି ଏହାସହ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ ବନ୍ଦ ରହିଛି ଆନ୍ଦୋଳନକାରୀମାନେ ବିଭିନୁ ସ୍ତାନରେ ପିକେଟିଂ କରି ଦୋକାନଗୁଡ଼ିକୁ ବନ୍ଦ କରିଛନ୍ତି

ସେମାନେ ପ୍ରଧାନମନ୍ତୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି